ଏଥିରେ ଦେଶବିଦେଶର ନୋବେଲ୍ ପୁରସ୍କାର ବିଜେତା ପ୍ରତିଷ୍ଠିତ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ଯୁବ ଗବେଷକ ଓ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ଯୋଗଦେବେ ବିଜ୍ଞାନ କଂଗ୍ରେସ ହେଉଛି ଏକ ବାର୍ଷିକ ସମାବେଶ ଯେଉଁଥିରେ ଦେଶର ବିଜ୍ଞାନ ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତିତ୍ୱ ଯୋଗଦେଇ ନିଜ ଦୃଷ୍ଟିଭଙ୍ଗୀକୁ ଉପସ୍ଥାପିତ କରିଥା'ନ୍ତି ଏଥର ମୁଖ୍ୟ ବିଷୟବସ୍ତୁ ରହିଛି 'ଭବିଷ୍ୟତ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି'

ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବିଶ୍ୱବିଦ୍ୟାଳୟ ମଂକୁରୀ ଆୟୋଗ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ ପ୍ରତିନିଧି ତଥା ଦେଶବିଦେଶର ବହୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆମେରିକା ଏବଂ ଇଂଲଣ୍ଡ ତଥା ଅନ୍ୟାନ୍ୟ ଦେଶର ବହୁ ପ୍ରତିନିଧି ଏଥିରେ ଯୋଗ ଦେବେ ନୋବେଲ୍ ପୁରସ୍କାର ବିଜେତାମାନେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିବେ ଏବଂ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବେ ବିଜ୍ଞାନ କଂଗ୍ରେସର ଉଦ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଗୁରୁଦାସପୁର ଯାଇ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି କ୍ୟାବିନେଟ୍ ନେସନାଲ୍ ହେଲ୍ଥ୍ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଅଧିକ ସୁସଙ୍ଗତ ଭାବେ କାର୍ଯ୍ୟକାରୀ କରିବାପାଇଁ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାକୁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଭାବେ ପୁନର୍ଗଠନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି ଗତକାଲି ନୁଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ୱଚନା ଦେଇ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ କାର୍ଯ୍ୟ କରିବ ଯାହାଫଳରେ ଏହି ଯୋଜନାକୁ ସୁଚାରୁର୍ପେ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ନିଷ୍ପଭି ତୁରନ୍ତ ନିଆଯାଇପାରିବ ଏହି ପ୍ରାଧିକରଣ ଉତ୍ତରଦାୟି ଭାବେ ନୀତିଗତ ନିଷ୍ପଭି ନେଇ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପାରଦର୍ଶୀ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବେ

ଏହି ଅନ୍ଦ୍ରମୋଦନ ଫଳରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଶ୍ରମିକ ସଙ୍ଗଠନଗୁଡ଼ିକୁ ମାନ୍ୟତା ମିଳିବ ଗତକାଲି ନ୍ତଆଦିଲ୍ଲୀରେ ଗଣମାଧ୍ୟମକ୍ତ ଏ ସମ୍ପର୍କରେ ସ୍ବଚନା ଦେଇ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କ୍ରମାର ଗଙ୍ଗୱାର କହିଛନ୍ତି ଏହି ପ୍ରସ୍ତାବିତ ଆଇନ ସରକାରଙ୍କଦ୍ୱାରା ତ୍ରିପକ୍ଷୀୟ ସଂସ୍ଥାରୁ ଶ୍ରମିକ ପ୍ରତିନିଧିମାନଙ୍କ ନାମାଙ୍କନକୁ ଅଧିକ ପାରଦର୍ଶୀ କରିବାକୁ ସୁନିଶ୍ଚିତ କରିବ ଅମିତ୍ ଶାହା କଂଗ୍ରେସ୍ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟପ୍ରଦେଶରେ ସରକାରୀ କାର୍ଯ୍ୟାଳୟଗ୍ରଡ଼ିକରେ ମାସର ପ୍ରଥମ ଦିନରେ କରାଯାଉଥିବା 'ବନ୍ଦେ ମାତରମ୍' ସଙ୍ଗତୀ ଗାନକୁ ବନ୍ଦ୍ କରାଯିବାରୁ ରାଜ୍ୟର କଂଗ୍ରେସ୍ ସରକାରକୁ ସମାଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏହି ନିଷ୍ପଭି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ବନ୍ଦେ ମାତରମ୍ ଏକ ସାଧାରଣ ସଙ୍ଗୀତ ନୁହେଁ ଏହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରତୀକ ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ ସେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗକୁ ଅପମାନିତ କରିବା ଏକ ବିଶ୍ୱାସଘାତକ କାର୍ଯ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ସ୍ୱଷ୍ଠୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି ଗୁଜ୍ ଗରିବ କଲ୍ୟାଣ ମେଳା ଗୁଜରାଟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ କରିବା ସକାଶେ ସେଠାରେ ଆଜିଠାରୁ ଏକାଦଶ ରାଜ୍ୟବ୍ୟାପୀ ଗରିବ କଲ୍ୟାଣ ମେଳା ଆୟୋଜନ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପୋର୍ ବନ୍ଦର୍ଠାରେ ଏହି ମେଳାର ଉଦ୍ଘାଟନ କରିବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ୍ ମହାସାଣାଠାରେ ଏହାର ଶୁଭାରମ୍ଭ କରିବେ

ଏହି ଗରିବ କଲ୍ୟାଣ ମେଳା ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆରମ୍ଭ କରାଯାଇଥିଲା

ସେ କହିଛନ୍ତି ଆସାମ୍ର ସାଂସ୍କୃତିକ ଓ ଭାଷାଭିଭିକ ପରିଚୟ ଏବଂ ପରମ୍ପରାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ ଏହି କ୍ୟାବିନେଟ୍ର ନିଷ୍କଭି ଏକ ଐତିହାସିକ ପଦକ୍ଷେପ

ରାଜ୍ୟ ବିଜେପି ସରକାରଙ୍କର ଏହି ନିଷ୍ପଭିକ୍ତ ମଧ୍ୟ ସ୍ୱାଗତ କରିଛି

ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ରେଳମନ୍ତ୍ରୀ ପିୟୁଷ ଗୋୟଲ୍ କହିଛନ୍ତି ଯାତ୍ରା ସମୟରେ ଏହି ଟ୍ରେନ୍ କାନପୁର ଏବଂ ଆଲ୍ଲାହାବାଦରେ ରହିବ ଶ୍ରୀ ଗୋୟଲ୍ କହିଛନ୍ତି ଏଥିରେ ବିଶ୍ୱସ୍ତରୀୟ ସ୍ୱବିଧା ସାଙ୍ଗକୁ ୱାଇଫାଇ ସେବା ଉପଲବ୍ଧ ହେବ

ତାଙ୍କ ସହିତ ବରିଷ୍ଠ ଅଧିକାରୀ ଓ ଏକ ବଡ଼ ବ୍ୟବସାୟ ପ୍ରତିନିଧି ଦଳ ଭାରତ ଆସିବେ ତାଙ୍କ ଗସ୍ତକାଳରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କୁ ସାକ୍ଷାତ୍ କରିବେ

ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ରଷମା ସ୍ୱରାଜ ତାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ନର୍ଓ୍ୱେ ପ୍ରଧାନମନ୍ତ୍ରୀ ଏର୍ଷ୍ଣା ସେଲ୍ବର୍ଗ ରାଇସିନା ଆଲୋଚନାରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବା ସହିତ ଭାରତ ନର୍ୱେ ବ୍ୟବସାୟ ସମ୍ମିଳନୀରେ ଉଦ୍ବୋଧନ ଦେବେ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ନୃତନ ବୁଝାମଣା କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପିଏମ ଶିଖ୍ ମେମ୍ବର୍ସ ଶିଖ୍ ସମ୍ପ୍ରଦାୟର କିଛି ସଦସ୍ୟ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି

ଦଙ୍ଗା ଉପରେ ତଦନ୍ତକୁ ଘୋଡାଇବାକୁ କଂଗ୍ରେସ ପାର୍ଟି ଏହାର କ୍ଷମତାର ପ୍ରୟୋଗ କରିଥିଲା ବୋଲି ସେ ଦୋଷାରୋପ କରିଛନ୍ତି

ସେଠାରେ ଅବସ୍ଥାପିତ ମାନବାଧିକାର ଅନ୍ଧ୍ୟାନକାରୀ କହିଛନ୍ତି ଏହି ସଂଘର୍ଷ ପଣ୍ଟିମ ଅଲିପୋ ଅଞ୍ଚଳରେ ଏଚ୍ଟିଏସ୍ ଓ ନେସନାଲ୍ ଲିବରେସନ୍ ଫ୍ରଣ୍ଣ୍ ମଧ୍ୟରେ ଘଟିଥିଲା

ସଚିନ କୋଚ୍ ପ୍ରଖ୍ୟାତ କ୍ରିକେଟିୟର୍ ସଚିନ୍ ତେନ୍ଦ୍ରଲ୍କରଙ୍କର ପ୍ରଶିକ୍ଷକ ରମାକାନ୍ତ ଆାଚ୍ରେକରଙ୍କ ଗତକାଲି ମୁମ୍ୟାଇଠାରେ ପରଲୋକ ହୋଇଯାଇଛି

ସେ କିଛିଦିନ ଧରି ଅସ୍କୁସ୍ଥ ଥିଲେ ନିଜ କ୍ରିକେଟ୍ ଗୁରୁଙ୍କ ବିୟୋଗରେ ସଚିନ୍ ଶୋକ ପ୍ରକାଶ କରିଛନ୍ତି

ପୂର୍ବରୁ ଭାରତ ଟସ୍ କିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ଅଷ୍ଟ୍ରେଲିଆ ମାଟିରେ ଏଭଳି ଅଗ୍ରଣୀ ସ୍ଥିତିରେ ରହି ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଅନ୍ୟପକ୍ଷରେ ଭାରତ ବିପକ୍ଷରେ ନିଜ ଦେଶରେ କୌଣସି ସିରିଜ୍ ହାରି ନ ଥିବା ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା କରାଯାଉଛି

ବ୍ୟାଡ୍ମିଣ୍ଟନ୍ ପ୍ରିମିୟର୍ ବ୍ୟାଡ୍ମିଷ୍ଟନ୍ ଲିଗ୍ରେ ବେଙ୍ଗାଲୁରୁ ରାପ୍ଟର୍ସ ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି

ଅନ୍ୟପକ୍ଷରେ ଦିଲ୍ଲୀ ଡ୍ୟାସର୍ସ ବେଙ୍ଗାଲୁରୁକୁ ମିକୁଡ୍ ଡବଲ୍ସ୍ରେ ପରାସ୍ତ କରିଛି

ବକ୍ସିଂ କର୍ଷାଯକର ବିଜୟନଗରଠାରେ ଚାଲିଥିବା ତୃତୀୟ ମହିଳା ବକ୍କିଂ ଚାମ୍ପିୟନ୍ସିପ୍ରେ ଗତକାଲି ବିଶ୍ୱ ଚାମ୍ପିୟନ୍ ପଦକ ବିଜେତା ସୋନିଆ ଲାଥର ଏବଂ ସମରନ୍ଜିତ୍ କୌର୍ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି କ୍ୱାଟିର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ପଦକ ବିଜେତା ପିଙ୍କି ଜାଙ୍କରା ଏବଂ ମନୀଷା ମୌନ ଶେଷ ଆଠ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି